ଓ୍ପେଷ୍ଟଇଣ୍ଡିଜ୍ ଫଲୋଅନ୍ର ସମ୍ମୁଖୀନ ହୋଇଛି ଇଣ୍ଡିଆ ରୁଷିଆ ଭାରତ ଓ ରୁଷ୍ ସମସ୍ତ ପ୍ରକାରର ସନ୍ତାସବାଦୀ କାର୍ଯ୍ୟକୁ ନିନ୍ଦା କରି ଏହାର ମ୍ବଳୋତ୍ପାଟନ ଲାଗି ସାମ୍ବହିକ ତଥା ସମ୍ମିଳିତ ଉଦ୍ୟମ ପାଇଁ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଗତକାଲି ନ୍ତଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ବ୍ଲୁଦିମିର୍ ପୁତିନ୍ଙ୍କ ମଧ୍ୟରେ କଥାବାର୍ତ୍ତା ପରେ କାରି ମିଳିତ ବିବୃତ୍ତିରେ ସନ୍ତ୍ରାସବାଦ ନେଟ୍ବର୍କ ସେମାନଙ୍କର ପାଣ୍ଡିର ଉତ୍ସ ସନ୍ତାସବାଦ ନୀତି ଓ ସନ୍ତ୍ରାସବାଦ ତାଲିମକେନ୍ଦ୍ର ଆଦିକୁ ନଷ୍ଟ କରିବା ପାଇଁ ଉଦ୍ୟମକୁ ତ୍ୱରାନ୍ଧିତ କରିବା ଦିଗରେ ଉଭୟପକ୍ଷ ରାଜି ହୋଇଛନ୍ତି ଦୁଇଦେଶ ସୀମାପାର ସନ୍ତାସବାଦ ଓ ସନ୍ତ୍ରାସବାଦୀମାନଙ୍କୁ ନିରାପଦ ଆଶ୍ରୟ ପ୍ରଦାନ ସମେତ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସମର୍ଥନ ଯୋଗାଣକୁ ନିନ୍ଦା କରିଛନ୍ତି ଦୁଇଦେଶ ଆନ୍ତର୍ଜାତିକ ସନ୍ତାସବାଦ ବିରୁଦ୍ଧରେ ବ୍ୟାପକ ରାଜିନାମା ଗୃହୀତ କରାଇବାକୁ ସମର୍ଥନ ଜଣାଇଛନ୍ତି

ଭାରତ ଓ ରୁଷ୍ ଆଫଗାନିସ୍ଥାନ ନେତୃତ୍ୱରେ ସେଠାରେ ଶାନ୍ତି ଓ ବୁଝାମଣା ସ୍ଥାପନକୁ ସମର୍ଥନ କରିଛନ୍ତି ସମ୍ପ୍ରତି ସାମରିକ ବୈଷୟିକ ସହଯୋଗରେ ଘଟିଥିବା ଅଗ୍ରଗତି ଉପରେ ଉଭୟ ଦେଶ ସନ୍ତୋଷ ପ୍ରକାଶ କରିଛନ୍ତି ଦୁଇଦେଶ ମଧ୍ୟରେ ସାମରିକ ବୈଷୟିକ ସରଞ୍ଜାମଗୁଡ଼ିକର ମିଳିତ ଉତ୍ପାଦନ ଓ ଗବେଷଣାକୁ ଉଭୟ ଦେଶ ସ୍ୱୀକୃତି ପ୍ରଦାନ କରିଛନ୍ତି

ପ୍ରଭୁ ନିଉ ମେକାନସିଜିମ୍ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ ଭାରତରେ ରୁଷର ପୁଞ୍ଜିନିବେଶ ବୃଦ୍ଧି ପାଇ ଏକ ଦ୍ରତ ତଥା ଏକକ ବ୍ୟବସ୍ଥା ସ୍ଥାପନ କରାଯିବା ବିଷୟ ଘୋଷଣା କରିଛନ୍ତି ଗତକାଲି ନୂଆଦିଲ୍ଲୀରେ ଭାରତ ରୁଷ୍ ବ୍ୟବସାୟିକ ଶିଖର ବୈଠକରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି ସେ କହିଛନ୍ତି ହାଇଡ୍ରୋକାର୍ବନ୍ ସୁନା ହୀରା କାଠ ବ୍ୟବସାୟ ଔଷଧ ଉତ୍ପାଦନ କୃଷି ବିଦ୍ୟୁତ୍ ଉତ୍ପାଦନ ବିମାନ ଚଳାଚଳ ରେଳବାଇ ଓ ମାଲ୍ ପରିବହନ ଆଦି କ୍ଷେତ୍ରରେ ମିଳିତ ଉଦ୍ୟୋଗ ସ୍ଥାପନ ପାଇଁ ଉଭୟ ଦେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏହି ଅବସରରେ ଉଦ୍ବୋଧନ ଦେଇ ରୁଷ୍ ଅର୍ଥନୈତିକ ବିକାଶ ମନ୍ତ୍ରୀ ମାକ୍କିମ୍ ଓରେସ୍କିନ୍ କହିଛନ୍ତି ଭାରତ ସହ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବାକୁ ରୁଷ୍ ଏକ ଯୋଜନା ପ୍ରସ୍ତୁତ କରୁଛି ରୁଷିଆ ଡେସ୍କ୍ ବ୍ୟତୀତ ଏହି ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ ଭାରତରେ ପୁଞ୍ଜିନିବେଶ ବୃଦ୍ଧି କରିବା ଲକ୍ଷ୍ୟରେ ରୁଷିଆ ଡେସ୍କ୍ ସ୍ଥାପନ କରାଯାଇଥିଲା

ଗତ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ 'ରାଜସ୍ଥାନ ଗୌରବ' ଯାତ୍ରାର ଉଦ୍ଯାପନ ଅବସରରେ ସେ ସେଠାରେ ଏକ ଜନସଭାକୁ ସମ୍ବୋଧନ କରିବେ

ଏହି ବିଶାଳ ଜନସମାଗମକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ରାଜ୍ୟ ବିଜେପି ସଭାପତି ମଦନ୍ଲାଲ୍ ସାଇନି ଆକାଶବାଣୀକୁ କହିଛନ୍ତି ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ମୋଦି ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ କରାଇବେ ରିଭ୍ ପ୍ରେସିଡେଣ୍ଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ସେମାନଙ୍କୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ଉପାଦାନ ବୋଲି କହିଚ୍ଚନ୍ତି ସେ କହିଛନ୍ତି ଏକ ସୁସ୍ଥ ପରିବାର ସୁସ୍ଥ ରାଷ୍ଟ୍ର ଗଠନ କରିଥା ଆଜି କାନପୁରଠାରେ ଅନ୍ତର୍ଜାତୀୟ ମହିଳା ସ୍ୱାସ୍ଥ୍ୟ କଲ୍ୟାଣ ଏବଂ ସଶକ୍ତିକରଣ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯଦିଓ ବାଳିକାମାନେ ବାଳକମାନଙ୍କ ତୁଳନାରେ ସମାଜରେ ଅଧିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି ତଥାପି ଦୃଢ଼ ଇଚ୍ଛାଶକ୍ତି ଏବଂ ନୈପୁଣ୍ୟ ମାଧ୍ୟମରେ ସେମାନେ ଅନେକ କ୍ଷେତ୍ରରେ ଆଗୁଆ ରହୁଛନ୍ତି ରାଷ୍ଟ୍ରପତି କହିଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ଧାରା ଏବଂ ଏହାକୁ ଉତ୍କାହିତ କରାଯିବା ଆବଶ୍ୟକ ସେ ଆହୁରି କହିଛନ୍ତି ଯେତେବେଳେ ଆମର କନ୍ୟା ସନ୍ତାନମାନଙ୍କୁ ସେମାନଙ୍କର ସାମର୍ଥ୍ୟକୁ ଆବିଷ୍କାର କରି ଆଗକୁ ବଢ଼ିବାର ସୁଯୋଗ ଦେଉଛୁ ସେତେବେଳେ ସେମାନେ ଉଚ୍ଚରୁ ଉଚ୍ଚତର ସୋପାନରେ ପହଞ୍ଚ ପାରୁଛନ୍ତି ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା ଯୋଜନା ସଂପର୍କରେ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ଏହାର ଲକ୍ଷ୍ୟ

ଜେଟ୍ଲୀ ଅର୍ଥମନ୍ତ୍ରୀ ଅରୁଣ କେଟ୍ଲୀ କହିଛନ୍ତି ବାଣିଜ୍ୟ ନିଅସ୍କ ହ୍ରାସ କରିବା ଓ ବୈଦେଶିକ ବିନିମୟ ମୁଦ୍ରା ପରିମାଣ ବୃଦ୍ଧି କରିବା ପାଇଁ ସରକାର ଆହୁରି ଅନେକ ପଦକ୍ଷେପ ନେବେ

ନୂଆଦିଲ୍ଲୀଠାରେ ଏକ ବୈଠକରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଶ୍ୱର ଅନେକ ଦେଶର ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ରହିଛି ଓ ଏହି ସମସ୍ୟା ସମଗ୍ର ବିଶ୍ୱକୁ ବ୍ୟାପିଛି ଭାରତ ଆଗାମୀ ଗୋଟିଏ କିମ୍ବା ଦୁଇଟି ଦଶନ୍ଧି ପାଇଁ ଅଭିବୃଦ୍ଧି ହାର ବଜାୟ ରଖିବା ନିଶ୍ଚିତ ବୋଲି ସେ କହିଛନ୍ତି

ଆସାମ କନ୍ଫରେନ୍ନ ଭାରତୀୟ ପ୍ରାନ୍ତ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଆସନ୍ତାକାଲି ଗୌହାଟୀଠାରେ ଆରମ୍ଭ ହେବ ଲୋକସଭା ବାଚସ୍କତି ସୁମିତ୍ରା ମହାକ୍ତନ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ସମ୍ମିଳନୀରେ ଯୋଗଦେବେ

ଏମ୍ପି ଅମିତ୍ ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଉଜଏନ ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ରକ୍ରମରେ ଯୋଗଦେବେ ପ୍ରତି ବୁଥ୍ର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚବା ଲକ୍ଷ୍ୟ ନେଇ ବିଜେପି ଏକ ଜନସଂପର୍କ ଅଭିଯାନ ଆରମ୍ଭ କରିଛି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏକ୍ତା ପରିଷଦ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ମୋରେନା ଗସ୍ତ କର୍ ଛନ୍ତି ଶରଦ ପାୱାର ମିଟ୍ ଏନ୍ସିପି ସଭାପତି ଶରଦ ପାୱାର ପାର୍ଟିର ରାଜ୍ୟଶାଖା ନେତାମାନଙ୍କର ମୁମ୍ବାଇରେ ଏକ ଦୁଇଦିନିଆ ବୈଠକ ଡକାଇଛନ୍ତି ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ପାର୍ଟି ପ୍ରାର୍ଥୀମାନଙ୍କୁ ମନୋନୀତ କରିବା ବିଷୟରେ ଏଥିରେ ଆଲୋଚନା ହେବ ଆଜି ଓ ଆସନ୍ତାକାଲି ଏହି ବୈଠକ ବସିବ

ପୂର୍ବରୁ ବିହାର ସରକାର ଏହି ଅସ୍ତ୍ର କାରବାର ମାମଲାର ଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ

ମୁଙ୍ଗେର ଏସ୍ପି ବାବୁରାମ ଆକାଶବାଣୀକୁ କହିଛନ୍ତି ଅସ୍ତ୍ରଶସ୍ତ ଚୋରା ବେପାରୀମାନେ ବାସ୍ତବରେ ଏହି ଗ୍ରାମକୁ ମାରଣାସ୍ତ ଏବଂ ଏହାର ଯନ୍ତ୍ରାଂଶର ବିରାଟ ମହଜୁଦ ସ୍ଥଳୀରେ ପରିଣତ କରି ସାରିଲେଣି ବିହାର ଝାରଖଣ୍ଡ ଏବଂ ମଧ୍ୟପ୍ରଦେଶରୁ ଏପର୍ଯ୍ୟନ୍ତ କେତେକ ଲୋକଙ୍କୁ ଗିରଫ କରାଯାଇ ସାରିଛି ଜଣେ ଅବସରପ୍ରାପ୍ତ ଯବାନ ମହମ୍ମଦ ରିୟାଦୁର୍ ରେହେମାନ୍ ଏହି ର୍ୟାକେଟ୍ର ମୁଖ୍ୟ ବୋଲି ଏସ୍ପି କହିଛନ୍ତି

ନୂଆଦିଲ୍ଲୀରେ ଗତକାଲି ଜାରି ଏକ ସରକାରୀ ବିବୃଭି ଅନୁସାରେ ସେ ଅମନଦୀପ ଗିଲ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ ବର୍ତ୍ତମାନ ସେ ବୈଦେଶିକ ମନ୍ତ୍ରଣାଳୟରେ ନିରସ୍ତିକରଣ ଓ ଆନ୍ତର୍ଜାତିକ ନିରାପତ୍ତା ବିଭାଗରେ ଯୁଗ୍ମ ସଚିବ ଅଛନ୍ତି ଇଣ୍ଡିଆ ପାକ୍ ଦେଶର ନାଗରିକମାନଙ୍କ ଉପରେ ଭାରତୀୟ ସେନା ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ବୋଲି ଇସ୍ଲାମାବାଦ କରିଥିବା ଅଭଯୋଗକୁ ନୂଆଦିଲ୍ଲୀ ଦୂଢ଼ ଭାବେ ଖଶ୍ତନ କରିଛି ପାକିସ୍ତାନ ବୈଦେଶିକ ବିଭାଗ ମୁଖପାତ୍ରଙ୍କର ଏହି ଅଭିଯୋଗ ସଂପର୍କିତ ଏକ ପ୍ରଶ୍ମରେ ପ୍ରତିକ୍ରିୟା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଶାଳୟ ମୁଖପାତ୍ର ରବିସ୍ କୁମାର ନୂଆଦିଲ୍ଲୀରେ କହିଛନ୍ତି ଏଭଳି ଅଭିଯୋଗ ନୂଆ ନୁହେଁ ଏବଂ ଏହା ସଂପୂର୍ଣ୍ଣ ଭିତ୍ତିହୀନ ପୃଥିବୀର କୌଣସି ସ୍ଥାନରେ କୌଣସି ସମୟରେ କୌଣସି ବ୍ୟକ୍ତି ବା ରାଷ୍ଟ୍ର ଦ୍ୱାରା ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ସଂପ୍ରର୍ଣ୍ଣ ବିରୋଧ ପ୍ରତି ଭାରତର ପ୍ରତିବଦ୍ଧତା ବିଷୟରେ ସମସ୍ତେ ଅବଗତ ଅଛନ୍ତି ବୋଲି ସେ କହିଚ୍ଛନ୍ତି